ସୂଚନାନୁଯାୟୀ ବହି ବାଣ୍ବିବା ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ ଅଭିଭାବକମାନଙ୍କୁ ସ୍କୁଲକୁ ଡାକି କିମ୍ବା ଘରକୁ ଘର ଯାଇ ଏହି ବହି ବାଣ୍ଣବାକୁ ପରାମର୍ଶ ଦିଆ ଯାଇଛି